ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ବିଜୟୀ ଦୁଇ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇବା ସହ ଲୋକଙ୍କ ପାଖରେ ପହଞି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି

ଓଟିଏସ୍ ଯୋଜନା ରାକ୍ୟରେ କରୋନା ମହାମାରୀ ଯୋଗୁଁ ସୃଷ୍ ି ହୋଇଥିବା ରାଜସ୍ୱ କ୍ଷତିକୁ ଭରଣା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଶ କରିଛନ୍ତି

ସେଥିମଧ୍ଧରେ ସିଟିଏସ୍ଟି ଜଳସମ୍ମଦ ଶକ୍ତି ଓ ଅବକାରୀ ବିଭାଗ ରହିଛି ପ୍ରାଥମିକ ପର୍ଯ୍ୟାୟରେ ଏହି ଚାରୋଟି ବିଭାଗ ଉପରେ ଓଟିଏସ୍ ବ୍ୟବସ୍କା ଲାଗୁ କରାଯିବ